ଏହି ତିନୋଟି ଜାଗା ଦିଲ୍ଲୀ କୋଲକାତା ଏବଂ ହାଇଦ୍ରାବାଦକୁ ବିମାନ ସେବା ପାଇଁ ଗତକାଲିଠାରୁ ଟିକେଟ୍ ବିକ୍ରି କାର୍ଯ୍ୟକ୍ରମର ଶୁଭାର ଝାରସୁଗୁଡ଼ା ଏୟାରପୋର୍ଟର ନାମ ବୀର ସୁରେନ୍ଦ୍ର ସାଏ ନାମରେ ନାମିତ କରି ଏହାକୁ ଲୋକର୍ପିତ କରିଥିଲେ ଆଗାମୀ ଦିନରେ ଝାରସୁଗୁଡ଼ା ବିମାନବନ୍ଦର ମୁମ୍ୟାଇ ଭୁବନେଶ୍ୱର ଓ ରାୟପୁର ସହ ମଧ୍ଧ ଯୋଡ଼ି ହେବ ଝାରସୁଗୁଡ଼ା ଏୟାରପୋର୍ଟ ଦ୍ୱାରା ନୁଆ ଅର୍ଥନୀତି ଯୋଡ଼ାହେବା ସହ ନୁଆ ନୁଆ ଉଦ୍ୟୋଗ ମଧ୍ଧ ଯୋଡ଼ି ହେବ ବୋଲି କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି

ରାଜ୍ୟରେ ଶୁଦ୍ଧ ପାନୀୟଜଳ ଯୋଗାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏହି ବ୍ୟୟବରାଦ କରାଯାଇଛି

ବିଶେଷକରି କେନୁଝର ମୟରଭଞ୍ଞ ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ଅନୁଗୁଳ ଢେଙ୍କାନାଳ କଳାହାଣ୍ଡି କସ୍ଧମାଳ ରାୟଗଡ଼ା ଏବଂ ଖୋର୍ବ୍ଧା ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷାର ସୟାବନା ରହିଛି